ଏଥର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତୀ ଚାଷୀଙ୍କ ଆୟକୁ ଦୁଇଗୁଶା କରାଯିବାକୁ ସରକାର ପ୍ରତିଶ୍ରତିବଦ୍ଧ

ଡାଲି ଗହମ ଧାନ ସହିତ ଅନ୍ୟାନ୍ୟ ଫସଲର ଏମ୍ଏସ୍ପି ବୃଦ୍ଧି କରାଯିବ ଦେଶରେ ହଜାରେଟି ମଣ୍ଣିକୁ ଜାତୀୟ ବଜାର ସହିତ ଡିଜିଟାଲ ଭାବେ ଯୋଡ଼ାଯିବା ନେଇ ଘୋଷଣା କରାଯାଇଛି

ଆୟକର ଛାଡ଼ ସୀମାକୁ ଅପରିବର୍ଭିତ ରଖାଯାଇଛି

ଦେଶରେ ନେସନାଲ ଫେସ୍ଲେସ୍ ଆଇଟି ଆପାଲେଟ୍ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରସ୍ତାବ ରହିଛି

ଦେଶର ପରବର୍ଉୀ ଜନଗଣନା ପ୍ରକ୍ରିୟା ଡିକିଟାଲ ହେବ

ରାଜ୍ୟ ସରକାରଙ୍କ ଫେବ୍ରୟାରୀ ଗାଇଡ ଲାଇନ ଅନୁଯାୟୀ ଅଙ୍ଗନଓାଡ଼ି କେନ୍ଦରଗୁଡ଼ିକ ଖୋଲିଛି

ଏହି ହସ୍ପିଟାଲର ଚତୁର୍ଥ ମହଲାରେ ଥିବା କ୍ୟାକ୍କିନ୍ରେ ନିଆଁ ଲାଗିଥିବା ସ୍ଚନା ମିଳିଛି ଏହି ହସ୍ପିଟାଲର ସମସ୍ତ ରୋଗୀଙ୍କୁ କଟକ ବଡ଼ ଡାକ୍ତରଖାନା ସମେତ ଅନ୍ୟାନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବେ ନିଆଁକୁ ଆୟଉ କରାଯାଇଛି